ସେହି ସ୍ଚାନଗୁଡ଼ିକ ଦେଇ ଯାଇଥିବା ସମସ୍ତ ବିଦ୍ୟୁତ୍ ସଂଯୋଗ ଲାଇନ୍କୁ ସଂପୂର୍ଶ୍ଣ ବନ୍ଦ ରଖାଯିବ

ଏହି ଘଟଣାକୁ ଗୁରୁତର ଭାବେ ନେବା ସହ ହାତୀ ଚଲାପଥକୁ ବିଦ୍ୟତ୍ ଦୁର୍ଘଟଣାମୁକ୍ତ ଅଅଳ କରିବା ଉପରେ ଗୁରୁତ୍ ଦିଆଯାଇଛି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ସହ ସମନ୍ତୟ ରଖାଯାଇ ବିଦ୍ୟତ୍ ସରବରାହ ବନ୍ଦ କରାଯିବ ବୋଲି ଜଶାପଡ଼ିଛି

ବାଲିଯାତ୍ରା ଦିନକୁ ଦିନ କଟକ ବାଲିଯାତ୍ରା ବିବାଦ ତେଜିବାରେ ଲାଗିଛି

ବିନ୍ଦୁ ସାଗର ଐତିହ୍ୟ ପୁଷ୍ବରିଣୀର ସୁରକ୍ଷା ପାଇଁ ପଦକ୍ଷେପ ନେବା ସହିତ ପ୍ଲାଷ୍ଟିକ୍ ଓ ଥର୍ମୋକୁଲ୍ ନିର୍ମିତ ଡଙ୍ଗା ଜଳାଶୟ ଭିତରକୁ ଛଡ଼ାଯିବା ଉପରେ କଟକଶା ଲାଗୁ କରିବାକୁ ଦାବି କରିଛନ୍ତି